ଓଡିଶାର ଉନୁତି ପାଇଁ ସମସେ ଆର୍ଶୀବାଦ କରିବା ସହ ବିଜେଡି ପ୍ରାର୍ଥୀଙ୍କୃ ଜିତାଇବା ପାଇଁ ସେ ଅନୁରୋଧ କରିଥିଲେ

ସେ ମଧ୍ୟ ପ୍ରଧାନମନ୍ତୀଙ୍କୁ ଧନ୍ୟବାଦ ଜଶାଇଛନ୍ତି

ଏବେ ଦଳକୁ ଫେରି କାମରେ ସହଯୋଗ କରନ୍ତୁ ବୋଲି ଶ୍ରୀ ଓରାମ କହିଛନ୍ତି

ଏ ନେଇ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଅଭିଯାନ କୋରଦାର ହୋଇଛି

କିଲ୍ଲାର ଭୁବନେଶ୍ୱର ଲୋକସଭା ଆସନ ସହ ଭୁବନେଶ୍ୱର ଏକାମ୍ର ଉତ୍ତର ମଧ୍ଧ ଜୟଦେବ ଖୋର୍ଦ୍ଧା ଜଟଣୀ ବେଗୁନିଆ ଚିଲିକା ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହେବ

ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି

ଏଥିରେ କାରାଗାରର ଅନ୍ତେବାସୀମାନଙ୍କୁ ମାଗଶା ଆଇନସେବା ସ୍ରଯୋଗ ଦେବାକ୍ ପରାମର୍ଶ ଦିଆଯାଇଛି

ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ଆକି ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା